ତାଙ୍କର ଅମର ଆତ୍କାର ସଦ୍ଗତି କାମନା କରିବା ସହ ମୁଖ୍ୟମନ୍ତୀ କବିଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଶାଇଛନ୍ତି

ଏହି ସମୀକ୍ଷା ବୈଠକରେ ମନ୍ତଶାଳୟର ବହୁ ବରିଷ ଅଧିକାରୀ ଉପସ୍ଥିତ ଥିଲେ

ଏହି କାର୍ଯ୍ୟକ୍ରମରେ ଆକି କଟକ ବାଲିଯାତ୍ରା ପଡ଼ିଆଠାରୁ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷିତ ହୋଇଥିଲା

ଏହି ଅବସରରେ ସେ କହିଥିଲେ ଯେ ପ୍ରକୁତି ପାଖରେ ଗଛିତ ଥିବା ତେିଳ ଏବଂ ବିଭିନ୍ ପେଟ୍ରୋଲିୟମ୍ ପଦାର୍ଥର କମ୍ ବ୍ୟବହାର କରାଯିବାର ସମୟ ଆସିଛି

ଏହି ପଦଯାତ୍ରା ଶକ୍ତି ସଂରକ୍ଷଣ ପାଇଁ ବାର୍ଉ

ଏକ ଡାକ୍ତରୀ ଦଳ ଗାଁରେ ପହଞ୍ ପରିସ୍ଚିତି ଅନୁଧ୍ପାନ କରିଛନ୍ତି ହାତୀ ଉପଦ୍ରବ ସମ୍ୟଲପୁରରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି